ମୃତକଙ୍କ ମଧ୍ଧରେ ଦୁଇଜଣ ମହିଳା ଶ୍ରମିକ ଅଛନ୍ତି ଗୁରୁତର ଆହତମାନଙ୍କୁ ଗୁଣୁପୁର ହସ୍ପିଟାଲରେ ଭର୍ତି କରାଯାଇଛି

ଏହାର ପ୍ରଭାବରେ ଦକିଶ ଉପକୁଳ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସୟାବନା ରହିଛି